କ୍ୟାମ୍ପେନିଂ ଅବଶିଷ୍ଟ ଦୁଇ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଖୁବ୍ ଜୋରସୋରରେ ଆଗେଇ ଚାଲିଛି ରାଜନୈତିକ ଦଳଗୁଡ଼ିକର ବଡ଼ ବଡ଼ ନେତାମାନେ ର୍ୟାଲି ଓ ନିର୍ବାଚନ ସଭାମାନ କରୁଛନ୍ତି

ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ହରିୟାଣାର ଶୀର୍ଷା ଓ କୁରୁକ୍ଷେତ୍ର ଏବଂ ଦିଲ୍ଲୀର ରାମଲୀଳା ମୈଦାନରେ ଆକି ଉଦ୍ବୋଧନ ଦେବେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆକି ପୂର୍ବ ଦିଲ୍ଲୀରେ ରୋଡ ଶୋ କରିବେ ବିଜେପି ସଭାପତି ଅମିତ ଶାହା ଝାଡ଼ଖଣ୍ଡର କାର୍କେଶ୍ଡାରେ ଆଜି ପ୍ରଚାର କରିବେ ମଧ୍ୟପ୍ରଦେଶର ଉଜୟିନୀ ଜିଲ୍ଲା ଅନ୍ତର୍ଗତ ଖଚରୋଡଠାରେ ସେ ଉଦ୍ବୋଧନ ଦେବେ ଏବଂ ଭୋପାଳରେ ରୋଡ ଶୋ କରିବେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ମଧ୍ୟପ୍ରଦେଶର ଭୀଷ୍ଟ ମୋରେନା ଓ ଗୋଆଲିୟରରେ ପ୍ରଚାର କରିବେ ସମାଜବାଦୀ ପାର୍ଟି ବହୁଜନ ସମାଜ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳର ଏକ ମିଳିତ ର୍ୟାଲି ଉତ୍ତରପ୍ରଦେଶର ଆଜମଗଡଠାରେ କରାଯିବ

ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ଓ ଜଷ୍ଟିସ ଆର୍ଏଫ୍ନରିମାନଙ୍କ ଖଣ୍ଡପୀଠ ଆସାମର ଜାତୀୟ ନାଗରିକ ପଞ୍ଜିକରଣ ସମନ୍ୱୟ ରକ୍ଷାକାରୀ ପ୍ରତୀକ ହଜେଲାଙ୍କୁ ନାଗରିକମାନଙ୍କର ଦାବି ଓ ଆପଭିଗୁଡ଼ିକୁ ସମାଧାନ କରିବା ସଙ୍ଗେ ସଙ୍ଗେ ନାଗରିକମାନଙ୍କ ପଞ୍ଜିକରଣ ଓ ନାମ ଉଚ୍ଛେଦ କାର୍ଯ୍ୟକୁ ସ୍ୱାଧୀନଭାବେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେତେକ ବ୍ୟକ୍ତି ନିର୍ଦ୍ଧିଷ୍ଟ କେତେକ ନାଗରିକମାନଙ୍କ ନାମ ତାଲିକାଭୁକ୍ତ କରିବା ପାଇଁ ପ୍ରତିବାଦ କରୁଥିବା ବିଷୟ ଶ୍ରୀ ହଜେଲା ଜଣାଇବା ପରେ ସୁପ୍ରିମକୋର୍ଟ ଏହି ପଦକ୍ଷେପ ନେଇଛନ୍ତି ଏସ୍ସି ତେଜ୍ ବାହାଦ୍ରର ବାରାଣାସୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ମନୋନୟନ ପତ୍ର ଦାଖଲ କରିଥିବା ବହିଷ୍କୃତ ବିଏସ୍ଏଫ୍ ଜବାନ ତେଜ୍ ବାହାଦୁର ଯାଦବଙ୍କ ପ୍ରାର୍ଥୀପତ୍ର ନାକଚ କରାଯିବା ସଂକ୍ରାନ୍ତରେ ଶ୍ରୀ ତେଜ୍ ବାହାଦୁରଙ୍କ ପକ୍ଷରୁ ଆଗତ ଆପତ୍ତିର ପରୀକ୍ଷାନିରୀକ୍ଷା କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ନିର୍ବାଚନ ଆୟୋଗଙ୍କ ଓକିଲଙ୍କୁ କହିଛନ୍ତି ଆସନ୍ତା କାଲି ସୁଦ୍ଧା ନିଷ୍ପଭି ନିଆଯାଉ ତେଜ୍ ବାହାଦୁର ଯାଦବଙ୍କ ପ୍ରାର୍ଥୀପତ୍ର ନାକଚ କରି ନିର୍ବାଚନ କମିଶନ ପାତର ଅନ୍ତର କରିଛନ୍ତି ଓ ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଶ୍ରୀ ଯାଦବ ସୁପ୍ରିମକୋର୍ଟରେ ଜଣାଇଛନ୍ତି ସମାଜବାଦୀ ପାର୍ଟି ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି ଏସ୍ସି ରାହୁଲ ରାଫେଲ ରାଫେଲ ଲଢ଼ୁଆ ବିମାନ କ୍ରୟ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ରାୟକୁ ଭୁଲ୍ ଭାବେ ପ୍ରତିପାଦନ କରିଥିବା ଉଲ୍ଲେଖ କରି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ନିଃସର୍ତ୍ତ କ୍ଷମା ମାଗିଛନ୍ତି ଶ୍ରୀ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିଲେ

ରିଭାଇଜ୍ ଜଗଜିତ୍ ପାଭାଡିଆ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ସ୍ୱରୂପ ଭାରତର ଜଗଜିତ୍ ପାଭାଡିଆ ଅନ୍ତର୍କାତିକ ନିଶା ଔଷଧ ନିୟନ୍ତ୍ରଣ ବୋର୍ଡ ଆଇଏନ୍ସିବିକୁ ଆଉ ଏକ କାର୍ଯ୍ୟକାଳ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି

ଅର୍ଥନୈତିକ ଓ ସାମାଜିକ ପରିଷଦ ପକ୍ଷରୁ ଗତକାଲି ଗୁପ୍ତ ଭୋଟ୍ କରାଯାଇଥିଲା

ଶ୍ରୀଲଙ୍କା ଟୁରିଜିମ ଶ୍ରୀଲଙ୍କାରେ ଇଷ୍ଟର ରବିବାର ଆକ୍ରମଣ ପରେ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଜାରି ଭ୍ରମଣ ସତର୍କତାକୁ ଉଠାଇ ନେବାପାଇଁ ରାଷ୍ଟ୍ରପତି ମୈଥିପାଲ ଶିରିସେଣା ବିଶ୍ୱସମ୍ପ୍ରଦାୟଙ୍କୁ ଅନୁରୋଧ କରିଛନ୍ତି ଗତକାଲି କଲମ୍ଘୋରେ ବିଭିନ୍ନ ଦେଶର ରାଷ୍ଟ୍ରଦୃତମାନଙ୍କ ସହ ଏକ ବୈଠକରେ ଶ୍ରୀ ଶିରିସେନା କହିଛନ୍ତି ପର୍ଯ୍ୟଟକମାନେ ଶ୍ରୀଲଙ୍କାକୁ ଫେରୁଛନ୍ତି ତାଙ୍କ ଦେଶକୁ ଆସିବା ପାଇଁ କଟକଣାଗୁଡ଼ିକୁ ହଟେଇନେବା ସକାଶେ ସେ ଦୂତାବାସଗୁଡ଼ିକୁ ଅନୁରୋଧ କଣାଇଛନ୍ତି ସେ କହିଛନ୍ତି ବୈଦେଶିକ ଗୁଇନ୍ଦା ସହାୟତା ଜରିଆରେ ବର୍ତ୍ତମାନ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଦ୍ୱାରା ସନ୍ତାସବାଦ ବିପଦକୁ ଖୁବ୍ଶୀଘ୍ର ଦୂର କରାଯିବ ଇଷ୍ଟର ଆକ୍ରମଣ ପରେ ଭ୍ରମଣ ସତର୍କତା ଜାରି କରିଥିବା ଭାରତ ଆମେରିକା ଚୀନ୍ ବ୍ରିଟେନ ଓ ଅଷ୍ଟ୍ରେଲିଆ ରାଷ୍ଟ୍ରଗୁଡ଼ିକୁ ସେ ଏଭଳି ନିବେଦନ କରିଛନ୍ତି

ଭାରତ ହେଉଛି ଶ୍ରୀଲଙ୍କା ପାଇଁ ସବୁଠାରୁ ଅଧିକ ପର୍ଯ୍ୟଟକ ପଠାଉଥିବା ରାଷ୍ଟ୍ର

ଓଡ଼ିଶା ସାଇକ୍ଲୋନ୍ ସାମ୍ରଦ୍ରିକ ଘର୍ଷ୍ଣବାତ୍ୟା ଫନିର ତାଣ୍ଡବ ଲୀଳା ପରେ ରାଜ୍ୟରେ ସାଧାରଣ ଜୀବନଯାତ୍ରା ଧୀରେ ଧୀରେ ସ୍ୱାଭାବିକ ହେଉଛି ପୁରୀ ଖୋର୍ଦ୍ଧା କଟକ ଓ କେନ୍ଦ୍ରାପଡା ଆଦି କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ରିଲିଫ ଏବଂ ପୁନଃଥଇଥାନ କାମ ଯୋର୍ସୋର୍ରେ ଚାଲିଛି ଭୁବନେଶ୍ୱରରେ ବିଦ୍ୟୁତ୍ ଏବଂ ପୁରୀରେ ଲ୍ୟାଣ୍ଡଲାଇନ୍ ଫୋନ୍ ସଂଯୋଗ ଆଂଶିକ ଭାବେ ପ୍ରନଃ ସ୍ଥାପନ କରାଯାଇଛି ପୁରୀ ଭୁବନେଶ୍ୱର ଏବଂ ଆଉ କେତେକ କ୍ଷତିଗ୍ରସ୍ତ ଅଞ୍ଚଳରେ ଜଳଯୋଗାଣ ପୁନଃସ୍ଥାପନ କରାଯିବା ପରେ ମୋବାଇଲ ଫୋନ୍ ସଂଯୋଗ ଓ ବିଦ୍ୟୁତ୍ ଯୋଗାଣ ପୁନଃ ସଂଯୋଗ ଉପରେ ଏବେ ବିଶେଷ ଧ୍ୟାନ ଦିଆଯାଉଛି

ପୁରୀରେ ପରୀକ୍ଷାମଳକ ଭାବେ ଗାଡ଼ି ଗୁଡ଼ିକରେ ସେଲୁଲାର ଟାୱାର ଆରମ୍ଭ ହୋଇଛି ଗତକାଲିଠାରୁ ଖୋର୍ଦ୍ଧା ପୁରୀ ଲାଇନ୍ରେ ଏହାକୁ କାର୍ଯ୍ୟକାରୀ କରାଯାଉଛି

ଜାତୀୟ ଦୂର୍ବିପାକ ତ୍ୱରିତ ବାହିନୀ ଓ ଓଡ଼ିଶା ଦୂର୍ବିପାକ ର୍ୟାପିଡ କାର୍ଯ୍ୟାନ୍ରଷାନ ବାହିନୀ ଓଡ୍ରାଫ ଏବଂ ଅଗ୍ରିଶମ ବିଭାଗ ତଥା ସିଆର୍ପିଏଫ୍ ଜବାନ ମାନେ ରାସ୍ତା ସଫା କର୍ରଛନ୍ତି ଏବଂ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରୁ ଅଳିଆ ଆବର୍ଜନା ଗୁଡ଼ିକ କାତ୍ରୁଛନ୍ତି

କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି

ସେଦେଶର ସମ୍ଭ୍ରାନ୍ତ ସୁରକ୍ଷା ବାହିନୀର ଏକ ଗାଡ଼ି ଉପରକୁ ଆମ୍ଘାତୀ ବୋମା ଆକ୍ରମଣ ହୋଇଥିଲା

ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏହି ଆକ୍ରମଣକୁ ଘୋର୍ ନିନ୍ଦା କରିଛନ୍ତି

ସାରା ବିଶ୍ୱରେ ରେଡକ୍ରସ ଆନ୍ଦୋଳନର ଉତ୍ତମ କାର୍ଯ୍ୟକୁ ପାଳନ କରିବା ପାଇଁ ପ୍ରତିବର୍ଷ ଆକିର ଦିନକୁ ରେଡକ୍ସ ଦିବସ ଭାବେ ପାଳନ କରାଯାଇଥାଏ ଜର୍ରୀକାଳୀନ ବ୍ୟକ୍ତିମାନଙ୍କୁ ରକ୍ତଦାନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନ ଜଣାଇବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି ଅନ୍ତର୍ଜାତୀୟ ରେଡକ୍ରସ କମିଟିର ପ୍ରତିଷ୍ଠାତା ହେନ୍ରି ଦୁନାଷ୍ଟଙ୍କ ଜନ୍ମତିଥି ଅବସରରେ ଆଜି ଏହି ଦିବସ ପାଳନ କରାଯାଉଛି

ଗତକାଲି ରାତିରେ ଚେନ୍ନାଇଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ସୁପରକିଙ୍ଗସ୍ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍କଭି ନେଇଥିଲେ ତେବେ ଦଳର ପ୍ରଦର୍ଶନ ସନ୍ତୋଷ ଜନକ ନଥିଲା

ସୂର୍ଯ୍ୟ କୁମାରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା

ଆକି ଦ୍ୱିତୀୟ ପ୍ଲେଅପ୍ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ମ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଅନୁଷ୍ଠିତ ହେବ ଆକି ଯେଉଁ ଦଳ ହାରିବ ସେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ ଏବଂ ବିଜୟୀ ଦଳ ଚେନ୍ନାଇ ସହ ଖେଳିବ ସେହି ମ୍ୟାଚ୍ରେ ବିଜୟୀ ଦଳ ଫାଇନାଲ୍କୁ ଯିବ ଆସନ୍ତା ରବିବାର ଦିନ ହାଇଦ୍ରାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ